ଏହି ବୈଠକରେ ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରାଯାଇଛି

କ୍ଷେପଶାସ୍ତଗୁଡ଼ିକ ମଧ୍ଧରେ ଯେକୌଣସି କ୍ଷେପଶାସ୍ତ ବଛାଯାଇ ଏହି ପରୀକ୍ଷା କରାଯାଇଥିଲା ଡିଆର୍ଡିଓର ରାଡାର ଇଲେକ୍କା ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୁଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ କ୍ଷେପଣାସ୍ତର ଗତିପଥ ଉପରେ ନଜର ରଖାଯାଇଥିଲା

କର୍ମଶାଳା ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ୟନଶୀଳ କରିବା ଲକ୍ଷ୍ୟରେ ସୁବର୍ଶ୍ୱପୁରଠାରେ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି